'ମିଲାଦ୍ ଉନ୍ ନବୀ' ଅବସରରେ ରାକ୍ୟପାଳ ଗଣେଶି ଲାଲ ରାକ୍ୟର ମୁସଲମାନ ଭାଇଭଉଣୀମାନଙ୍କୁ ହାର୍ଦିକ ଶୁଭେଛା କଣାଇଚନ୍ତି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ମୁସଲମାନ ଭାଇଭଉଣୀମାନଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇବା ସହ ରାଜ୍ୟର ବିକାଶରେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି

ବଡ଼ଓଷା ବଡ଼ଓଷା ଅବସରରେ ଆକି ଆଠଗଡ଼ର ଧବଳେଶ୍ୱର ପୀଠ ଉହବମୁଖର ହୋଇଉଠିଛି ସକାଳୁ ଦ୍ୱାର ଫିଟାଯାଇ ମଙ୍ଗଳ ଆଳତୀ ମଇଲମ ପରେ ଭକ୍ତମାନେ ଦର୍ଶନ କରିଥିଲେ

ଏଠାରେ ଯାତ୍ରୀଙ୍କ ପାଇଁ ଲାଇଫ୍ କ୍ୟାକେଟ୍ ବାଧତାମୂଳକ କରାଯାଇଛି ବଡ଼ଓଷାଯୋଗୁଁ ସୁବର୍ଷପୁର କିଲ୍ଲାର ପ୍ରମୁଖ ଶୈବପୀଠଗୁଡ଼ିକରେ ମଧ୍ଧ ଶ୍ରଦ୍ଧାଳୁଙ୍କୁ ଭିଡ଼ ପରିଲକ୍ଷିତ ହୋଇଛି

ଏଥିଯୋଗୁଁ ବୁର୍ଲା ମେଡ଼ିକାଲକୁ ରୋଗୀମାନଙ୍କ ଆସିବା ସଂଖ୍ୟା ବହ୍ମାତ୍ରାରେ ହ୍ରାସ ପାଇଛି

ନବଜାତ ଶିଶୁଙ୍କ ସୁରକ୍ଷା ତଥା ସ୍ୱାସ୍ଥ୍ୟ ପରିଚାଳନାକୁ ଅଧିକ ଗୁରୁତ୍ୱ ଦେଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ସ୍ୱାସ୍ଥ୍ୟବିଶେଷ ଦେଇଛନ୍ତି